ଏହି ସହାୟତା କେବଳ ପ୍ରକୃତ ଚାଷୀଙ୍କୁ ଦିଆଯିବ

ଏହି ଅବସରରେ ରାଜ୍ୟ ସରକାରଙ୍କ ଗାରିମା ଯୋଜନା ବାପୁଙ୍କ ପ୍ରତି ବିନମ୍ର ଶ୍ରଦ୍ବାଞ୍ଞଳି

ଏହାର ସମସ୍ତ ଖର୍ଚ ମୁଖ୍ୟମଦ୍ତୀଙ୍କ ରିଲିଫ୍ ପାଶ୍ଚିରୁ ବହନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ସୂଚନା ଦେଇଛନ୍ତି

ଏଥିସହ ଯବାନ ମାନେ ଏଲାରାମଡେଙ୍ଙୁ ଓ ଭେଜିରେ ଦୁଇଟି ମାଓକ୍ୟାମ୍ପ ଧ୍ୱଂସ କରିବା ସହ ବହୁ ପରିମାଣରେ ମାଓ ସାମ୍ରଗୀ ଜବତ କରିଛନ୍ତି

ତାଙ୍କ ବିୟୋଗରେ ଆକାଶବାଶୀ କର୍ମକର୍ତ୍ତାଙ୍କ ମଧ୍ଧରେ ଶୋକର ଛାୟା ଖେଳିଯାଇଛି

ତେବେ ପ୍ରାଶୀ ଉଦ୍ୟାନ କେବେ ଖାଲିବ ଏବଂ କୋଭିଡ୍ କଟକଶା ମାନି କେତେ ସଂଖ୍ୟକ ପଯ୍ୟଟକ ଏକ ସଙେ ଯାଇପାରିବେ ସେ ସେ ଆଲୋଚନା କରାଯାଉଛି